ଗଭ୍ ଅପିଲ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ସନ୍ଦିଗ୍ରମାନଙ୍କୁ ଖୋଜିବା କାର୍ଯ୍ୟ କୋରଦାର କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି କେନ୍ଦ୍ର ସ୍ପାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ସମ୍ଭାଦଦାତାମାନଙ୍କୁ କହିଛନ୍ତି ନିଜାମୁଦ୍ଦିନ୍ ଧାର୍ମୀୟ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ କରୋନା ପଜେଟିଭ୍ ଚିହ୍ନଟ ହୋଇଛି

ଦେଶରେ ଲକ୍ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି ଏହି ସମୟରେ ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ରଖି କୌଣସି ଧାର୍ମିକ ସମ୍ମିଳନୀ ଆୟୋଜନ ନ କରନ୍ତୁ ଅନ୍ୟ ପକ୍ଷରେ ବିଭିନ୍ନ ରାଜ୍ୟରୁ ଘର ମୁହାଁ ହୋଇଥିବା ଶ୍ରମିକମାନଙ୍କ ରହିବା ଖାଇବା ଏବଂ ଚିକିହା ଲାଗି ଉଚିତ ପଦକ୍ଷେପ ନେବାକୁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ସଂପୃକ୍ତ ଶ୍ରମିକମାନଙ୍କ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି

ସେହିପରି ଓଡ଼ିଶାରେ ଗତକାଲି ପଞ୍ଚମ କରୋନା ପକ୍କିଟିଭ୍ ଚିହ୍ନଟ ହୋଇଛି

ଭୁବନେଶ୍ୱର ଏମସ୍ରେ ନମୁନା ପରୀକ୍ଷା ପରେ ଏହି ରିପୋର୍ଟ ଆସିଛି

ତେବେ ଗତ ସନ୍ଧ୍ୟାରେ ଏମସ୍ରେ ଚିକିିିତ ହେଉଥିବା ଦ୍ୱିତୀୟ କରୋନା ପଜିଟିଭ୍ ରୋଗୀଙ୍କୁ ଡିସ୍ଚାର୍ଜ କରାଯାଇଥିବା ଜଣାପଡ଼ିଛି ତାଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

ସେମାନଙ୍କୁ ବିଭିନ୍ନ ସରକାରୀ ହସ୍କିଟାଲରେ କ୍ୱାରେଷ୍ଟାଇନ୍ରେ ରଖାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି

ଦୁଇ ନେତାଙ୍କ ମଧ୍ୟରେ ଏ ନେଇ ଟେଲିଫୋନ ଜରିଆରେ କଥାବାର୍ତ୍ତା ହୋଇଛି ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଥିବାରୁ ଉଭୟ ଦେଶର ଅଧିକାରୀମାନେ ତଥ୍ୟ ଆଦାନପ୍ରଦାନ ଓ ପରସ୍କର ସହଯୋଗ ନେଇ ଦୁଇ ନେତା ରାଜି ହୋଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୁଏତ ଭାରତର ଏକ ଜଣାଶୁଣା ପଡ଼ୋଶୀ ଓ ତା ସହ ସମ୍ପର୍କ ଉତ୍ତମ ରହି ଆସିଛି କୁଏତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଥିବା ବିରାଟକାୟ ଭାରତୀୟ ଗୋଷ୍ଠୀଙ୍କ ଅବଦାନ ଗୁରୁତ୍ୱ ରହିଛି ବର୍ତ୍ତମାନ ପରିପ୍ରେକ୍ଷୀରେ କୁଏତରେ ଥିବା ଭାରତୀୟଙ୍କ ସୁରକ୍ଷା ଓ ମଙ୍ଗଳ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି

ଖାଦ୍ୟ ପରିଷିବା ବେଳେ ରେଲୱ୍ବେ କର୍ମଚାରୀଙ୍କ ପକ୍ଷରୁ ସାମାଜିକ ଦୂରିତ୍ୱ ରକ୍ଷା କରାଯିବା ସହ ସ୍ୱଚ୍ଛତା ବଜାୟ ରହିଚି

ଏହିସବୁ କାର୍ଯ୍ୟରେ ରେଲୱେ ପ୍ରେଟେକ୍ଶନ ଫୋର୍ସ ଆର୍ପିଏଫ୍ ଅନ୍ୟାନ୍ୟ ସରକାରୀ ବିଭାଗ ଏବଂ ସ୍ପେଚ୍ଛାସେବୀ ସଙ୍ଗଠନ ଏନ୍ଜିଓର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି ଏପରିକି ରେଳ ଷ୍ଟେସନ ବାହାରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ନିର୍ଦ୍ଦିଷ୍ଟ ରେଲୱେ ଜୋନ୍ର ଜେନେରାଲ୍ ମ୍ୟାନେଜର ଓ ଡିଆର୍ଏମ୍ମାନେ ଆଇଆର୍ସିଟିସି ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗ କରୁଛନ୍ତି ରେଳମନ୍ତ୍ରୀ ପୀୟଷ ଗୋଏଲ ଅସହାୟ ଲୋକଙ୍କ ନିକଟରେ ଯେଭଳି ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପହଞ୍ଚିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ରାଜନାଥ ରିଭ୍ୟ କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନେଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ସମୀକ୍ଷା କରିଛନ୍ତି ସେ କହିଛନ୍ତି ସାଧାରଣ ଜନତାଙ୍କ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି ଏହି ଅବସରରେ ପିଡ଼ିତ ଲୋକଙ୍କ ପାଇଁ କ୍ୱାରେଷ୍ଟାଇନ୍ ବ୍ୟବସ୍ଥା କରିବା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏବଂ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିଆଯାଉଥିବା ପଦକ୍ଷେପର ସେ ପ୍ରଶଂସା କରିଛନ୍ତି

ଅନ୍ୟ ପକ୍ଷରେ ଜୈସଲମେର ଜୋଧପୁର ଚେନ୍ନାଇ ମାନେସର ହିନ୍ଦନ ଏବଂ ମୁମ୍ବାଇରେ ବିଦେଶରୁ ଆସିଥିବା ହଜାରେରୁ ଅଧିକ ଲୋକଙ୍କୁ କ୍ୱାରେଷ୍ଟାଇନ୍ରେ ରଖାଯାଇଛି ସମୀକ୍ଷା ବୈଠକରେ ଉପସ୍ଥିତ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ କହିଛନ୍ତି ଯେକୌଣସି ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନୌଜାହାଜଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି ନୌବାହିନୀ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି

ସେ କହିଛନ୍ତି ସୁରକ୍ଷିତ ଭାବେ ବାୟୁସେନା ଜନସାଧାରଣଙ୍କୁ ସାହାଯ୍ୟ ଯୋଗାଇ ଦେଉଛି

ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ତୀବ୍ରତାର ହେବା ସହ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି

ପୂର୍ବରୁ କୌଣସି ପରିସ୍ଥିତିରେ ଆମେରିକା ଏଭଳି ପରିସ୍ଥିତିର ସାମ୍ବା କରିନଥିବା ଟ୍ରମ୍ମ୍ କହିଛନ୍ତି ସମସ୍ତଙ୍କ ଭିତରେ ଦୂଢ଼ତା ଏବଂ ସୁସମ୍ପର୍କ ରହିଲେ ସାମୁହିକ ଭାବରେ ଏହି ମହାମାରୀର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି

ଏଥିରେ ସଂକ୍ରମିତ ହୋଇ ଚିକିିିିିତ ହେଉଥିବା ତିନି ଜଶଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କର୍ପୁ୍ୟ ବଳବଉର ରହିବ